ସେହି ଆଧାରରେ ରାକ୍ୟରେ ପରୀକ୍ଷା କରାଯିବ ତେଣ୍ସ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୁହେଁ ନବମରୁ ଦ୍ୱାଦଶ ଶ୍ରେଶୀ ଖୋଲିବା ନେଇ ସବ୍ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି ଖୁବ୍ଶୀଘ୍ର ନିଷ୍ବଉି ଜଣାଇ ଦିଆଯିବ ବୋଲି ମନ୍ତୀ ଶ୍ରୀ ଦାସ ସ୍ଟଚନା ଦେଇଛନ୍ତି

କ୍ଷତିପ୍ରରଣ ଦେବାକୁ ପରିଷଦ ଦାବି କରିଥିଲା

ନାଁକୁ ମାତ୍ର ତଦନ୍ତ ନିର୍ଦ୍ଦେଶ ଦିଆଯାଉଛି କିନ୍ତୁ ଫଳ ଶୂନ୍ ରହୁଛି ବିଜେପି ସାଧାରଶ ଜନତାଙ୍କୁ ଏ ଦିଗରେ ସଚେତନ କରିବ ବୋଲି ସେ କହିଛନ୍ତି

ଫଳରେ ଦୋକାନବକାର ଓ ଗାଡି ମୋଟର ଚଳାଚଳ ବନ୍ଦ ରହିଛି